ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ସହ ସେହି ବାସଗୃହଗୁଡ଼ିକର ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ସେ ଧର ସିଦ୍ଧି ସିଙ୍ଗ୍ରଉଲି ଓ ଗୋଆଲିଅର ଜିଲ୍ଲାଗୁଡ଼ିକର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବ ଲୋକମାନଙ୍କର ସମସ୍ୟା ଦୂର କରିବାକୁ ସରକାର ସବୁମତେ ଉଦ୍ୟମ ଚଳାଇଛନ୍ତି ଦେଶରେ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସତ୍ତ୍ୱେ ଏହି ବାସଗୃହଗୁଡ଼ିକୁ ନିର୍ମାଣ କରାଯାଇ ସେଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଗରିବ ଲୋକମାନଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ ହୋଇଛି

ଗ୍ରାମାଞ୍ଚଳରେ ଏଲ୍ପିଜି ସଂଯୋଗ ବିଦ୍ୟୁତ୍ ସଂଯୋଗ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାଗୁଡ଼ିକ ସହ ଏହି ଯୋଜନାର ମିଶ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ ଭରିଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିହିତ ହେଉଥିବା ସଂକ୍ମିତମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ମନ୍ତ୍ରଣାଳୟ କହିଛି ମୋଟ୍ ସଫକ୍ମଣର ତିନି ଚତ୍ରର୍ଥାଂଶର୍ ଅଧିକ ଲୋକ ଆରୋଗ୍ୟ ଲାଭ କରିସାରିଲେଣି ଓ ଏହାର ଏକଚତ୍ରର୍ଥାଂଶ ଲୋକଙ୍କର ଚିକିସ୍ତା କରାଯାଉଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ତାମିଲନାଡୁ ଦିଲ୍ଲୀ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁଜରାତ ଭଳି ରାଜ୍ୟମାନ ରହିଛି ରୋଗୀମାନଙ୍କୁ ଶୀଘ୍ର ଚିହ୍ନଟକରି ସେମାନଙ୍କର ତ୍ରର୍ତ ଚିକିତ୍ସା କରାଯିବା ଓ ଆଇସିୟୁ ଡାକ୍ତରମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟମାନଙ୍କ ସଂଖ୍ୟା ଯଥେଷ୍ଟ ମାତାରେ ବୃଦ୍ଧି ପାଉଛି ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଉଚ୍ଚସ୍ତରରେ ଥିବାର ଖବରମାନ ଆସି ପହଞ୍ଚୁଛି

ଦୈନିକ ଅଧିକ ନମୁନା ପରୀକ୍ଷା କରୁଥିବା ଦେଶଗୁଡ଼ିକ ଶ୍ରେଣୀରେ ଭାରତ ସ୍ଥାନ ପାଇଛି

ଗତ କିଛିବର୍ଷ ମଧ୍ୟରେ ନ୍ୟାସନାଲ୍ ଫର୍ଟିଲାଇଜର୍ସ ଲିମିଟେଡ୍ ଏକକ ଉତ୍ପାଦନକାରୀ କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିଣତ ହୋଇଛି ଏନ୍ଏଫ୍ଏଲ୍ ବର୍ଭମାନ କୃଷକମାନଙ୍କୁ ସବୁପ୍ରକାରର କୃଷି କଞ୍ଚାମାଲ ଯୋଗାଉଛି

ପଞ୍ଜାବର ନଙ୍ଗଲ ଓ ଭତିଣ୍ଡା ହରିଆଣାର ପାନିପଥ୍ ଓ ମଧ୍ୟପ୍ରଦେଶରେ ଗୁନା ଜିଲ୍ଲାର ବିଜୟପୁରଠାରେ ଦୁଇଟି କାରଖାନା ରହିଛି ଏହାଛଡ଼ା ବିଜୟପୁରଠାରେ ଏକ ଜୈବ ସାର କାରଖାନା ଏବଂ ପାନିପଥଠାରେ ବେଶ୍ଜୋନାଇଟ୍ ସଲ୍ଫର କାରଖାନା ରହିଛି ଜାବଡେକର ସାଣ୍ଡ୍ ମାଇନିଂ ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାବଡେକର ବେଆଇନ ବାଲି ଖନନ କରୁଥିବା ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି ଏଭଳି କାର୍ଯ୍ୟ ବନ୍ଦ ହେବା ପାଇଁ କଡ଼ା ଆଇନ ପ୍ରଶୟନ କରିବା ଲାଗି ସେ ରାଜ୍ୟସରକାରମାନଙ୍କୁ କହିଛନ୍ତି ନ୍ନଆଦିଲ୍ଲୀରେ ପଞ୍ଚଦଶ ଜାତୀୟ ଜଙ୍ଗଲ ଶହୀଦ ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଜାବଡେକର କହିଛନ୍ତି ପ୍ରାକୃତିକ ସମ୍ଭଳ ଓ ନଦୀଶଯ୍ୟାର ସୁରକ୍ଷା ପାଇଁ ବାଲି ଖନନ ପରିବେଶ ନିୟମ ପାଳନ ସହ କରାଯିବା ଉଚିତ ବେଆଇନ ବାଲିଖନନ ସହ ଜଡ଼ିତ ମାଫିଆମାନଙ୍କ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି ପରିସ୍ଥିତିର ନିୟମିତ ଭାବେ ସମୀକ୍ଷା କରାଯିବ ଓ ଯେଉଁମାନେ ନିୟମ ଲଂଘନ କରିବାର ଜଣାପଡ଼ିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମନ୍ତ୍ରୀ କହିଛନ୍ତି ବାଲି ଖନନ ପାଇଁ ନୂଆ ନୀତି ଓ ନିୟମ ପ୍ରଣୟନ କରାଯାଇଥିବା ସତ୍ତ୍ୱେ ଅନେକ ରାଜ୍ୟ ଏହାକୁ ପାଳନ କରୁନାହାନ୍ତି ଜଣେ ଜଙ୍ଗଲ ବିଭାଗ ଗୃହରକ୍ଷୀ ଏକ ବାଲି ଟ୍ରାକ୍ଟରକୁ ଅଟକାଇବାକୁ ଯିବାରୁ ସେଇ ଟ୍ରାକୁର ତାଙ୍କ ଉପରେ ଚଢ଼ାଇ ସେଠାରୁ ପଳାଇଯାଇଥିବାର ଘଟଣା ଲୋକଲୋଚନକୁ ଆସିଥିଲା ମନ୍ତ୍ରୀ କହିଛନ୍ତି ନଦୀ ଶଯ୍ୟାର ସୁରକ୍ଷା ଓ ନଦୀଗୁଡ଼ିକୁ ବଞ୍ଚାଇବା ପାଇଁ ଆବଶ୍ୟକ ପରିବେଶ ନିୟମ ଅନୁସାରେ ବାଲି ଖନନ କରାଯିବା ଉଚିତ ଯେଉଁମାନେ ଏଭଳି ବେଆଇନ କାର୍ଯ୍ୟକୁ ରୋକିବାକୁ ମୁତୟନ ହୋଇଛନ୍ତି ସେମାନଙ୍କର ହତ୍ୟା ଘଟଣାର ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ବିଷୟ ମନ୍ତ୍ରୀ ଜଣାଇଛନ୍ତି ଏହି ଅବସରରେ ମନ୍ତ୍ରୀ ମୃତ ଗୃହରକ୍ଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏହି ଟ୍ରେନ୍ଗୁଡ଼ିକ ସମ୍ପୂର୍ଣ୍ଣରୂପେ ରିଜର୍ଭଡ୍ ଟ୍ରେନ୍ ଭାବେ ଚଳାଯାଉଛି

ପୂର୍ବରୁ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ ରେଳବାଇ ଯାତ୍ରୀମାନଙ୍କର ଚାହିଦା ଓ ୱେଟିଂ ଲିଷ୍କୁ ପୁଙ୍ଖାନୁପୁଙ୍ଗ ଭାବେ ଯାଞ୍ଚ କରୁଥିବା ବିଷୟ କହିଥିଲେ ଆବଶ୍ୟକସ୍ଥଳେ ଅଧିକ ଟ୍ରେନ୍ ଚଳାଚଳ କରାଯିବା ବିଷୟ ସେ ଜଣାଇଥିଲେ

ଏକ ଟ୍ୱିଟ୍ ବାର୍ତ୍ତାରେ କର୍ମଚାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ବୟୋକ୍ୟେଷ୍ଠ ବ୍ୟକ୍ତିମାନଙ୍କ ପ୍ରତି କୋବିଡ ନାଇଷ୍ଟିନ୍ର ବିପଦ ଅଧିକ ଥିବା ଦୃଷ୍ଟିରୁ ଏହି ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମା ସଂପ୍ରସାରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି